ଏହି ଅବସରରେ ପ୍ରଧାନମନ୍ତୀ ଉତ୍ତର ପ୍ରଦେଶର ଫୁଲପୁର ଜିଲ୍ଲାର ମହିଳାଙ୍କ ଉଦାହରଣ ଦେଇ ସେମାନେ ସ୍ୱୟଂ ସହାୟିକା ଗୋଷୀ ମାଧ୍ଧମରେ କୋତା ତିଆରି କୌଶଳ ଶିକ୍ଷାକରିବା ପରେ ଗ୍ରାମୀଣ ଆଜିବିକା ମିଶନ ସହାୟତାରେ ଏକ ଜୋତା ତିଆରି କାରଖାନା ପ୍ରତିଷା କରିବାରେ ସକ୍ଷମ ହୋଇଥିବା ବିଷୟ ଉଲ୍ଲେଖ କରିଛନ୍ତି

ହୋଇଯାଇ ତଳକୁ ଓହଳି ରହିଛି ଏଥିଯୋଗୁଁ ଉପରେ ଟଣାଯାଇଥିବା ବିଜୁଳି ତାରଗୁଡ଼ିକ ମଧ୍ୟ ଛିଡ଼ିଯାଇ ତଳେ ପଡ଼ିଛି

ଏଥିପାଇଁ ସ୍ୱତନ୍ତ ନୀତିନିର୍ଘକ୍କ ପ୍ରସ୍ତୁତ କରାଯାଇଛି

ଧାରଣାସ୍ଥଳରେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ପହଞ୍ ବୁଝାସୁଝା କରିଥିଲେ